ପିଏମ୍ କଏନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ଜଣେ ପ୍ରତିଷ୍ଠାତା ସଦସ୍ୟ ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ଆଜି ଏକ ସ୍କାରକୀ ଶହେଟଙ୍କିଆ ମୁଦ୍ରା ଉନ୍ଦୋଚନ କରିଛନ୍ତି ବିଜୟାରାଜ ସିନ୍ଧିଆ ଗୋଆଲିଅରର ରାଜମାତା ଭାବେ ପରିଚିତ ଥିଲେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପର କରି ପ୍ରଧାନମନ୍ତ୍ରୀକହିଚ୍ଚନ୍ତି ରାଜମାତା ସିନ୍ଧିଆଙ୍କର ଜୀବନ ଓ କର୍ମ ସର୍ବଦା ଦେଶର ଗରିବଲୋକଙ୍କ କଲ୍ୟାଶାର୍ଥେ ଉତ୍ସର୍ଗୀକୃତ ଥିଲା ତାଙ୍କ ଜୀବନର ଅଧିକାଂଶ ସମୟ ସେ ଲୋକମାନଙ୍କର ସେବାରେ କଟାଇଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି ରାଜମାତା ସିନ୍ଧିଆ ବିଗତ ଶତାବ୍ଦୀରେ ଦେଶର ରାଜନୀତିକୁ ଦିଗ୍ଦର୍ଶନ ଦେଇଆସିଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଭବିଷ୍ୟତ ଓ ଭବିଷ୍ୟତ ପିଢ଼ିର ମଙ୍ଗଳ ପାଇଁ ରାଜମାତା ତାଙ୍କ ଜୀବନକୁ ଉର୍ସୀଗୃତ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି ଦେଶରେ ଘଟିଥିବା ବିକାଶ ଓ ଉନ୍ନତିର ଉଲ୍ଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରାଜମାତା ସିନ୍ଧିଆ ଜୀବିତ ଥିଲେ ଏ ସବୁ ଦେଖି ବହୁତ ଖୁସି ହୋଇଥାନ୍ତେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଅଂଶ ଗ୍ହଣ କରିଥିଲେ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଶିତ ନିୟମର ଠିକ୍ ରୂପେ ପାଳନ ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର କମିବାରେ ଲାଗିଛି

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର କର୍ଣ୍ଣାଟକ କେରଳ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ରହିଛି ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପାର୍ଷି ଚିକିତ୍ସା ସରଞ୍ଜାମ କେନ୍ଦ୍ରୀୟ ଟିମ୍ ଓ ଷ୍ଟାଶ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିଜିଓର ଯୋଗାଇ ସେମାନଙ୍କର ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଶିଛନ୍ତି

ସେଗୁଡ଼ିକୁ ଉଦ୍ଘାଟନ କରାଯିବା ଦ୍ୱାରା ସେହି ରାଜ୍ୟଗୁଡ଼ିକରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବ ବିଶେଷକରି ସେହିସବୁ ରାଜ୍ୟଗୁଡ଼ିକର ଦୁର୍ଗମ ଅଞ୍ଚଳକୁ ଗମନାଗମନ ବ୍ୟବସ୍ଥା ସୁଗମ ହେବ ଏଥିପାଇଁ ସୀମା ସଡ଼କ ସଂଗଠନର କର୍ମଚାରୀମାନଙ୍କ କଠିନ ପରିଶ୍ରମକୁ ପ୍ରଶ ସା କରି ମନ୍ତ୍ରୀ କହିଛନ୍ତି ସେହି ପୋଲଗୁଡ଼ିକ ଉଭୟ ସାମରିକ ଓ ପ୍ରଶାସନିକ ପରିବହନ କ୍ଷେତ୍ରରେ ବହୁମାତାରେ ସହାୟକ ହେବ ଦେଶର ପଶ୍ଚିମ ଉତ୍ତର ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ସେଗୁଡ଼ିକର ନିର୍ମାଣ କରାଯାଇଛି ଇଣ୍ଡୋ ଚୀନ୍ ଟକ୍ ଭାରତ ଓ ଚୀନ୍ ମଧ୍ୟରେ ଆଜି ସପ୍ତମ ପର୍ଯ୍ୟାୟ ସାମରିକ କଥାବାର୍ତ୍ତା ହେଉଛି ପ୍ରକୃତ ନିୟନ୍ତ୍ରଣରେଖାଠାରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମ ସ୍ୱରୂପ ଏହି କଥାବାର୍ତ୍ତା କରାଯାଉଛି ଚୁଶୁଲ୍ଠାରେ କଥାବାର୍ତ୍ତା ହେବାର କାର୍ଯ୍ୟସ୍କଚୀ ସ୍ଥିର ହୋଇଛି ଏହି ପର୍ଯ୍ୟାୟ କଥାବାର୍ଭାରେ ଶାନ୍ତି ଓ ସ୍ତିରତା ଆଶିବା ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବ ଲେଫୁନାଣ୍ଟ ଜେନେରାଲ୍ ହରିନ୍ଦର ସିଂ ଓ ଲେଫୁନାଣ୍ଟ ଜେନେରାଲ ପିଜିକେ ମେନନ୍ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି ଚୀନ ବୈଦେଶିକ ମନ୍ତ୍ରଣାଳୟର ପ୍ରତିନିଧିମାନେ ଚୀନର ନେତୃତ୍ୱ ନେଉଛନ୍ତି ଗମେଣ୍ଟ ଭ୍ୟାକ୍ସିନ ଦେଶର ବିଶାଳ ଜନସଂଖ୍ୟା ଦୃଷ୍ଟିରୁ ଏକାଧିକ ଶ୍ରେଣୀର କୋଭିଡ ନାଇଷ୍ଟିନ ବ୍ୟବହାର କରାଯିବା ବିଷୟରେ ସରକାର ବିଚାର କରୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ କହିଛନ୍ତି ଦେଶର ଜନସଂଖ୍ୟାକୁ ବିଚାରକୁ ନେଲେ କୌଣସି ଗୋଟିଏ ପ୍ରକାରର ପ୍ରତିଷେଧକ କିମ୍ବା କୌଣସି ଗୋଟିଏ ପ୍ରକାରର ପ୍ରତିଷେଧକ ଉତ୍ପାଦନ କରୁଥିବା କମ୍ପାନି ସମଗ୍ର ଦେଶକୁ ପ୍ରତିଷେଧକ ଟିକା ଯୋଗାଇବାକୁ ସମର୍ଥ ହେବନାହିଁ ତାଙ୍କର ପଞ୍ଚମ ରବିବାର ସମ୍ଭାଦ କାର୍ଯ୍ୟକ୍ରମରେ କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏହା କହିଚ୍ଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତିଦେଶର ପ୍ରତ୍ୟେକ ଲୋକଙ୍କୁ ଯେପରି ପ୍ରତିଷେଧକ ଦିଆଯାଇ ପାରିବ ସେଥିପାଇଁ ଭାରତ ସରକାର ଏକାଧିକ ପ୍ରତିଷେଧକ ଉତ୍ପାଦନକାରୀ କମ୍ପାନି ସହ ବୁଝାମଣା କରିବେ

ମନ୍ତ୍ରୀ କହିଚ୍ଚନ୍ତି ରୋଗୀମାନଙ୍କ ସ୍ତରକ୍ଷା ପାଇଁ ପ୍ରତିଷେଧକ ଦିଆଯିବା କ୍ଷେତ୍ରରେ ଅଧିକ ସାବଧାନ ରହିବାକୁ ପଡ଼ିବ ପ୍ରଜାରତୁରେ ଲୋକମାନେ ଅଧିକ ସତର୍କ ରହିବାକୁ ସେ ନିବେଦନ କରିଛନ୍ତି କୌଣସି ସ୍ଥାନରେ ଅଧିକ ସଂଖ୍ୟାରେ ଲୋକମାନେ ଏକତ୍ରିତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି ଏଥିସହିତ କୋବିଡ୍ ସମନ୍ଧୀୟ ସମସ୍ତ ନିୟମଗ୍ରଡ଼ିକର ପାଳନ କରିବାକୁ ମଧ୍ୟ ସେ ଲୋକମାନଙ୍କୁ ସତର୍କ କରାଇଛନ୍ତି

ସ୍ପାସ୍ଥ୍ୟ ସମ୍ପନ୍ଧୀୟ ବିଭିନ୍ନ ତଥ୍ୟକୁ ବିଶ୍ୱାସ କରିବା ପୂର୍ବରୁ ତାହାର ସତ୍ୟସାତ୍ୟ ବିଷୟରେ ନିଶ୍ଚିତ ହେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଖରିଫ୍ ପ୍ରୋକ୍ୟୋରମେଣ୍ଟ ଖରିଫ୍ ଫସଲ ବିକ୍ୟ ଆରମ୍ଭ ହେବା ସହିତ ସରକାର ସର୍ବନିମ୍ବ ସହାୟକ ମ୍ବଲ୍ୟରେ ଖରିଫ୍ ଫସଲ ସଂଗ୍ରହ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି

ସରକାର ବିଭିନ୍ନ ରାଜ୍ୟରୁ ଧାନ ସଂଗ୍ରହ କରିବା ଆରମ୍ଭ କରିଦେଇଛନ୍ତି

ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରସ୍ତାବ ମିଳିବା ପରେ ସେଗୁଡ଼ିକରୁ ଡାଲି ଜାତୀୟ ଶସ୍ୟ ତୈଳବୀଜ ଓ ଶୁଖିଲା ନଡ଼ିଆ ସର୍ବନିମ୍ନ ସହାୟକ ମୂଲ୍ୟରେ କିଶିବାକୁ ଅନୁମୋଦନ କରାଯିବ